ସୀମାପାର ପରାକ୍ରମ ଜାରି ରହିବ ବୋଲି ଆଜି ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି

ଗଞାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକବର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ

ଦୁନିଆ ଆମର ଇଛା ଶକ୍ତିକୁ ଦେଖୁଛି

ଆମର ପ୍ରଗତି ଅଟକି ଯାଉ ଆମ ଦେଶ ଥମି ଯାଉ ବୋଲି ସେମାନେ ଚାହ୍ରୁଚ୍ଚନ୍ତି କିନ୍ତୁ ତାଙ୍କର ଏହି ଇଛାକୁ ଅସଫଳ କରିବା ପାଇଁ ଭାରତୀୟମାନେ ପାଚେରୀ ହୋଇ ଠିଆ ହେବେ

ଏଭଳି ସମୟରେ ଆହୁରି ଅଧିକ ଶକ୍ତି ଲଗାଇବା ଆବଶ୍ୟକ

ଇତିମଧ୍ଧରେ ପାକିସ୍ତାନ ପ୍ରଧାନମନ୍ତୀ ଇମ୍ରାନ୍ ଖାଁ ସେଠାରେ ନ୍ୟାସନାଲ୍ ଆସେମ୍କୁ ଶାନ୍ତିର ପ୍ରତୀକ ସ୍ୱର୍ପ ଭାରତୀୟ ବାୟୁସେନା ପାଇଲଟ୍କୁ ଆସନ୍ତାକାଲି ମୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି

କେନ୍ଦ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଆକି ଏହି କାର୍ଯ୍ରକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ

ଏହି ବନ୍ଦର ଓଡ଼ିଶାରେ ପର୍ଯ୍ୟଟନ ବାଶିଜ୍ୟ ଓ ପରିବହନ ଦିଗରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି

ତେବେ ପରୀକ୍ଷା ପୂର୍ବରୁ ଅନ୍ୟସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଯିବ

ସେଥିରୁ ଓଡ଼ିଶା ଝାଡ଼ଖଣ୍ଡ ପଣ୍କିମବଙ୍ଗ ବିହାର ଏବଂ ଉତ୍ତରପ୍ରଦେଶକୁ ପାଇପ୍ ମାଧ୍ଧମରେ ଗ୍ୟାସ୍ ଯୋଗାଇଦିଆଯିବ

ରାକ୍ୟର ସମସ୍ତ ପରିବାରକୁ ପାଇପ୍ ଯୋଗେ ଗ୍ୟାସ୍ ଯୋଗାଇବା ଲକ୍ଷ୍ୟ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ତାପମାତ୍ରା ହ୍ରାସ ପାଇବା ସହିତ ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି ଗତକାଲି ରାତିରେ ଭୁବନେଶ୍ୱର କଟକ ସମେତ ଆଖପାଖ ଅନେକ ସ୍ଥାନରେ ଅସରାଏ ଦୁଇ ଅସରା ବର୍ଷା ହୋଇଯାଇଛି